ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ହର୍ସିଲ୍ ସେନା ଶିବିରରେ ଆଇଟିବିପି ଯବାନମାନଙ୍କ ସହ ଏହି ଉତ୍ସବ ପାଳନ କର୍ରଛନ୍ତି

ଦିଓାଲି ଆଲୋକର ପର୍ବ ଦୀପାବଳି ଆଜି ପାରମ୍ପରିକ ଆନନ୍ଦ ଉତ୍ସାହ ମଧ୍ୟରେ ସାରା ଦେଶରେ ପାଳିତ ହେଉଛି ମନ୍ଦ ଉପରେ ଭଲର ବିଜୟକ୍ତ ସୁରଣ କରାଯାଉଥିବା ଏହି ଉତ୍ସବ ଅବସରରେ ଲୋକେ ମନ୍ଦିର ସାଧାରଣ ସ୍ଥାନ ଏବଂ ନିଜ ନିଜର ଘରକୁ ଆଲୋକମାଳାରେ ସୁସଜିତ କରିଥା'ନ୍ତି ଏହି ଦିବସରେ ମଧ୍ୟ ଲୋକେ ଐଶ୍ୱର୍ସ୍ୟର ଦେବୀ ଲକ୍ଷ୍ମୀକୁ ଆରାଧନା କରିଥା'ନ୍ତି ଏହି ପର୍ବ ଗତକାଲି ତାମିଲ୍ନାଡୁ ଓ କର୍ଷାଟକରେ ପାଳନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣର ଏକ ଅତି ଦୂର୍ଗମ ସୀମାନ୍ତ ଘାଟି ହରସିଲ୍ରେ ଭାରତୀୟ ସେନା ଓ ଇଷ୍ଡୋ ତିବତ ସୀମା ସ୍ୱରକ୍ଷା ବଳ ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି

ସେ କହିଛନ୍ତି ଦୀପାବଳି ହେଉଛି ଆଲୋକର ପର୍ବ ଯାହାକି ସଦ୍ଗୁଣର ଆଲୋକ ପ୍ରଦାନ କରି ଭୟ ଦୂର କରିଥାଏ ସେ କହିଛନ୍ତି ଯବାନମାନଙ୍କ ଦାୟିତ୍ୱବୋଧ ଓ ଶୃଙ୍ଖଳା ଯୋଗୁଁ ଲୋକଙ୍କ ମନରେ ସୁରକ୍ଷା ଏବଂ ଭୟହୀନତାର ବାତାବରଣ ଉଦ୍ରେକ ହୋଇପାରିଛି ପ୍ରଧାନମନ୍ତ୍ରୀ ଏହି ଅବସରରେ ଯବାନମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ପ୍ରଧାନମନ୍ତ୍ରୀ ଆଜି ସକାଳେ ଉତ୍ତରାଖଣ୍ଡର ରୂଦ୍ରପ୍ରୟାଗ ଜିଲ୍ଲା ଅନ୍ତର୍ଗତ କେଦାରନାଥ ମନ୍ଦିରରେ ପ୍ରଜାର୍ଚ୍ଚନା କରିଛନ୍ତି ଦୀପାବଳି ଉପଲକ୍ଷେ ଇକ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତା ନ୍ୟାହୁ ଅଭିନନ୍ଦନ କଣାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଆଜି ଅରୁଣାଚଳ ପ୍ରଦେଶ ସୀମାନ୍ତ ଆନ୍ଦ୍ରା ଲା ଓଁକାର ଏବଂ ଆନିନ୍ଠାରେ ଥିବା ସାମରିକ ଘାଟିରେ ଯବାନମାନଙ୍କ ସହ ଦୀପାବଳି ପାଳନ କରିବେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏକ ବାର୍ତ୍ତାରେ ଶ୍ରୀ କୋବିନ୍ଦ୍ କହିଛନ୍ତି ଦୀପାବଳି ସମସ୍ତଙ୍କ ମଧ୍ୟରେ ଏକତା ଓ ଭ୍ରାତୃଭାବ ଜାଗ୍ରତ କରିବାର ଏକ ସ୍ରଯୋଗ ଆଶିଥାଏ ଉପରାଷ୍ଟ୍ରପତି କହିଛନ୍ତି ଦୀପାବଳି ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱଚାଇବା ସହ ପ୍ରଭ୍ତ ରାମଚନ୍ଦ୍ରଙ୍କ ଉତ୍ତମ ଗ୍ରଣ ଉପରେ ବିଶ୍ୱାସ ଦୂତ୍ତୀଭୂତ କରିଥାଏ ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦୀପାବଳି ସମସ୍ତଙ୍କ ଜୀବନରେ ଖୁସି ଉତ୍ତମ ସ୍ୱାସ୍ଥ୍ୟ ଓ ଉନ୍ନତି ଆଣୁ ସେ ଆଶା କରିଛନ୍ତି ଉତ୍ତମ ଏବଂ ଉଜ୍ଜଳତାର ଶକ୍ତି ସର୍ବଦା ବଜାୟ ରହ୍ତ

ଲୋକମାନେ ନିଜ ଘରକୁ ରଙ୍ଗୀନ୍ ଆଲୋକମାଳାରେ ସଜିତ କରିବା ସହ ଐଶ୍ୱର୍ଯ୍ୟର ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବାପାଇଁ ପ୍ରସ୍ତୁତି ଚଳାଇଛନ୍ତି ସେମାନେ ମଧ୍ୟ ନିଜ ଘରର ପ୍ରବେଶଦ୍ୱାରକୁ ରଙ୍ଗୋଲିରେ ସଜାଇଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଦୁର୍ଘଟଣାବିହୀନ ଉତ୍ସବ ପାଳନ ପାଇଁ ସହରରେ ସମସ୍ତ ବ୍ୟବସ୍ଥା କରାଯାଇଛି କେନ୍ଦ୍ର ଓ ଦିଲ୍ଲୀ ସରକାର ଦୀପାବଳିରେ ଦିଲ୍ଲୀକୁ ପ୍ରଦୃଷଣମୁକ୍ତ କରିବା ସହ ସବୁଜ ଦୀପାବଳି ଆନ୍ଦୋଳନରେ ସାାମିଲ ହେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ଗତକାଲି ତୁଳନାରେ ଆଜି କାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ମାତ୍ରାରେ ସାମାନ୍ୟ ଉନ୍ନତି ଘଟିଛି

ଓମାନ୍ରେ ବନ୍ଦର ବିକଶିତ କରିବା ସହ ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଭାରତ ଉନ୍ନୟନମଳକ ପଦକ୍ଷେପ ନେଉଥିବାରୁ ଟ୍ରମ୍ପ୍ ପ୍ରଶାସନ ଏଭଳି ନିଷ୍ପଭି ନେଇଛି ଏନେଇ ବିସ୍ତୃତ ବିଚାର ବିମର୍ଷ କରାଯିବା ପରେ ଆମେରିକା ପରରାଷ୍ଟ୍ର ସଚିବ ମାଇକ୍ ପମ୍ପିଓ କଟକଣା କୋହଳ କରିବା ନେଇ ନିଷ୍ପଭି ନେଇଥିବା ଓ୍ୱାଶିଂଟନ୍ଠାରେ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ପରରାଷ୍ଟ୍ର ବିଭାଗର ଜଣେ ମୁଖପାତ୍ର ସ୍ୱଚନା ଦେଇଛନ୍ତି ସ୍ୱଚନାଯୋଗ୍ୟ ସୋମବାର ଇରାନ୍ ଉପରେ ଆମେରିକା ସବୁଠାରୁ କଠୋର କଟକଣା ଲାଗୁ କରିଛି ଇତିମଧ୍ୟରେ ଇରାନ୍ର ବ୍ୟାଙ୍କିଙ୍ଗ୍ ଓ ଶକ୍ତି କ୍ଷେତ୍ର ଘୋର ପ୍ରଭାବିତ ହୋଇଛି ଏଥିସହିତ ୟରୋପ୍ ଏସିଆ ଏବଂ ଅନ୍ୟ ଯେଉଁସବ୍ ରାଷ୍ଟ୍ର କିମ୍ବା କମ୍ପାନୀ ଇରାନ୍ ସହ ତେଲ କାରବାର ଜାରି ରଖିବେ ସେସବ୍ ଉପରେ ଆମେରିକା କଟକଣା ବଳବତ୍ତର ରଖିବ ବୋଲି କହିଛି

ୟୁଏସ୍ ମିଡ୍ଟର୍ମ ପୋଲ୍ସ୍ ଯୁକ୍ତରାଷ୍ଟ୍ର ଆମେରିକାରେ ଗତକାଲି ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନରେ ବିରୋଧ ଡେମୋକ୍ରାଟିକ୍ ପାର୍ଟି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ରେ ପ୍ରଶି ଥରେ ସଂଖ୍ୟାଗରିଷ୍ଠତା ହାସଲ କରିବାର ଅନ୍ତମାନ କରାଯାଉଥିବାବେଳେ ଶାସକ ରିପବିୂକାନ୍ ପାର୍ଟି ସିନେଟ୍ରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହେବାର ଆଶା କରାଯାଉଛି

ଆସନ୍ତା ଜାନୁୟାରୀରୁ ନୂଆ ସଂସଦ ରଚନା ହେବ

ରିପୋର୍ଟ ହସ୍ତଗତ ହେବା ସମୟରେ ମତଗଣନା ଜାରି ଥିବାବେଳେ ରିପବିୂକାନ୍ ପାର୍ଟି ସିନେଟ୍ରେ ଏହାର ସଂଖ୍ୟା ବୃଦ୍ଧି କରିବା ଆକଳନ କରାଯାଉଛି ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର କିଛି ମୁହ୍ରର୍ତ୍ତ ପରେ ଡୋନାଲ୍ଡ୍ ଟ୍ରମ୍ପ୍ ତାଙ୍କର ପ୍ରଥମ ଟ୍ୱିଟ୍ରେ ବିଜୟର ଦାବି କରିଛନ୍ତି

ପ୍ରାଦେଶିକ ପରିଷଦ ସଭ୍ୟ ଦଦୁଲାହା କ୍ୟୁଆନି କହିଛନ୍ତି ଗତକାଲି ରାତିରେ ଏକ ଘକ୍ଷାର ଗୁଳି ବିନିମୟ ପରେ ତାଲିବାନୀମାନେ ପଛଘୁଞ୍ଜା ଦେଇଛନ୍ତି

ଛତିଶଗଡ଼ ଇଲେକ୍ସନ୍ସ ଛତିଶଗଡ଼ ବିଧାନସଭା ନିର୍ବାଚନରେ ମହିଳା ଭୋଟରମାନଙ୍କୁ ମତଦାନପାଇଁ ପ୍ରୋହାହିତ କରିବାକୁ ନିର୍ବାଚନ କମିଶନ ବିଭିନ୍ନ ନିର୍ବାଚନ ମଣ୍ଡଳିରେ ସଙ୍ଗଓ୍ୱାରୀ ଭୋଟ୍ଗ୍ରହଣ କେନ୍ଦ୍ର ସ୍ଥାପନ କରିଛନ୍ତି ଛତିଶଗଡ଼ ଭାଷାରେ ସଙ୍ଗଓ୍ୱାରୀ ଅର୍ଥ ବନ୍ଧୁ ଏହି ମହିଳା ଅନୁକୂଳ ଭୋଟଗ୍ରହଣ କେନ୍ଦ୍ରର ସମସ୍ତ କର୍ମଚାରୀ ମହିଳା ରହିବେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁବ୍ରତ ସାହୁ କହିଛନ୍ତି ପ୍ରତ୍ୟେକ ବିଧାନସଭା ନିର୍ବାଚନ ମୁଖଳିରେ ମହିଳାମାନଙ୍କପାଇଁ ପାଞ୍ଚଟି ଲେଖାଏଁ ସଙ୍ଗୱାରୀ ଭୋଟଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି

ସେ ଆହୁରି କହିଛନ୍ତି ଅକ୍ଟୋବର ମାସରେ ମରୁଡ଼ି ଘୋଷଣା କରାଯାଇଥିବାରୁ ଆସନ୍ତା ବର୍ଷ ଜାନୁୟାରୀରେ ଏହି ସହାୟତା ରାଶି ମିଳିବାର ଆଶା କରାଯାଉଛି ଗତକାଲି ମରାଠାୱାଡ଼ା ଅଞ୍ଚଳର ଓସ୍ମାନାବାଦ୍ଠାରେ ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ଶ୍ରୀ ଫଡ଼ନଭିସ୍ କହିଛନ୍ତି ଏ ସଂକ୍ରାନ୍ତ ପ୍ରସ୍ତାବ ପ୍ରସ୍ତୁତ ହୋଇସାରିଛି ଏବଂ ଆସନ୍ତାକାଲି ସୁଦ୍ଧା ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦିଆଯିବ

ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦ୍ରୀୟ ସହାୟତା ରାଶି କୂଷକମାନଙ୍କ ଶସ୍ୟ ରଣ ପରିଶୋଧ ପ୍ରାଣୀମାନଙ୍କର ଖାଦ୍ୟର ବ୍ୟବସ୍ଥା ଏବଂ ପାନୀୟ ଜଳ ଯୋଗାଶରେ ଖର୍ଚ୍ଚ କରାଯିବ ବୋଲି ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି ଶ୍ରୀ ଫଡ଼ନଭିସ୍ ଆହୁରି କହିଛନ୍ତି ରାଜ୍ୟରେ ମରୁଡ଼ି ପରିସ୍ଥିତିର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଦଳ ପଠାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିବେ

ଭାରତ ସପକ୍ଷରେ ତୃତୀୟ ସର୍ବାଧିକ ଭୋଟ ମିଳିଛି

ଭାରତର ଏହି ପ୍ରଦର୍ଶନକୁ ଯୋଗାଯୋଗ ମନ୍ତ୍ରୀ ମନୋଜ ସିହ୍ନା ପ୍ରଶଂସା କରିବା ସହ ଆର୍ନ୍ତଜାତିକ ଟେଲିଯୋଗାଯୋଗ କ୍ଷେତ୍ରରେ ଏହା ଭାରତର ପ୍ରଦର୍ଶନକୁ ସ୍ୱୀକୃତି ଦେଉଛି ବୋଲି କହିଛନ୍ତି ଚୀନ୍ ଇଣ୍ଡିଆ ଟ୍ରେଡ୍ ଭାରତ ଚୀନ୍ର କୃଷି ଉତ୍ପାଦ ଔଷଧ ସୂଚନା ପ୍ରଯୁକ୍ତି ସେବା ଏବଂ ପର୍ଯ୍ୟଟନ ବଜାରର ବିପୁଳ ଉପଲହ୍ଧତା ପାଇଁ ଆଗ୍ରହ ପ୍ରକାଶ କରିଛି ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଏହି ପଡ଼ୋଶୀ ଦେଶ ସହିତ ବହ୍ର ପରିମାଣରେ ନିଅକ୍କ ବାଣିଜ୍ୟ କାରବାରକୁ ପୁଣି ଥରେ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି ବାଶିଜ୍ୟ ସଚିବ ଅନୂପ୍ ୱାଧ୍ୱାନ୍ ଏବଂ ଚୀନ୍ର ବାଣିଜ୍ୟ ଉପମନ୍ତ୍ରୀ ୱାଙ୍ଗ୍ ଶୋଓ୍ବେନ୍ଙ୍କ ମଧ୍ୟରେ ସାଙ୍ଘାଇ ବୈଠକ ସମୟରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା